ରାଜ୍ୟସଭା ଆଡ୍ଜଣ୍ଣ ନୂତନ କୃଷି ଆଇନକୁ ନେଇ ବିରୋଧୀ ଦଳଙ୍କ ପ୍ରବଳ ହଟ୍ଟଗୋଳ ମଧ୍ୟରେ ଆଜି ଦିନକ ପାଇଁ ରାଜ୍ୟସଭାକୁ ମୁଲତବୀ ରଖାଯାଇଛି ବିରୋଧୀଦଳର ସଦସ୍ୟମାନେ ଆଜି ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ କକ୍ଷ ମଧ୍ୟରେ ସ୍କୋଗାନମାନ ଦେଇଥିଲେ ସେମାନେ ମଧ୍ୟ ଏ ପ୍ରସଙ୍ଗରେ ଗୃହରେ ଆଲୋଚନା କରାଯିବାକୁ ଦାବି କରିଥିଲେ ଆଜି ବିରୋଧୀଦଳଗୁଡ଼ିକର ସଦସ୍ୟମାନଙ୍କ ଦାବି ଅନୁଯାୟୀ ରାଜ୍ୟସଭା ଅଧ୍ୟକ୍ଷ ଏମ୍ଭେଙ୍କିୟାନାଇଡୁ ଆସନ୍ତାକାଲି ଆଲୋଚନା କରାଯିବାକୁ ଆଶ୍ୱାସନା ଦେଇଥିଲେ ସେ କହିଥିଲେ ଏ ପ୍ରସଙ୍ଗରେ ସରକାର ଓ କୃଷକମାନଙ୍କ ମଧ୍ୟରେ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା ହୋଇସାରିଛି ରାଷ୍ଟ୍ରପତି ମଧ୍ୟ ଚଳିତ ଅଧିବେଶନର ପ୍ରାରୟିକ ଅଭିଭାଷଣରେ କୃଷକଙ୍କ ଆନ୍ଦୋଳନ ପ୍ରସଙ୍ଗ ଉହ୍ଚାପନ କରିଥିଲେ ଅଧ୍ୟକ୍ଷ ଶ୍ରୀ ନାଇଡ଼ କହିଥିଲେ ଆସନ୍ତାକାଲି ରାଷ୍ଟପତିଙ୍କ ତାଙ୍କ ଅଭିଭାଷଣର ଧନ୍ୟବାଦ ଅର୍ପଣ କରାଯିବା ସମୟରେ ସଦସ୍ୟମାନେ ଏ ପ୍ରସଙ୍ଗରେ ଆଲୋଚନା କରିପାରିବେ ତେବେ ଏହା ଏକ ଜାତୀୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହୋଇଥିବାରୁ ଆଜି ଆଲୋଚନା କରିବାକୁ ବିରୋଧୀଦଳ ଅଡ଼ି ବସିଥିଲେ ବିରୋଧୀଦଳଙ୍କର ଦାବି ଗହଶ କରାନଯିବାର୍ ସେମାନେ କକ୍ଷ ତ୍ୟାଗ କରିଥିଲେ

ଏହାକୁ ଐତିହାସିକ ବର୍ଷନା କରି ଶ୍ରୀ ମୋଦି କହିଛନ୍ତି ବଜେଟ୍ରେ ଆତ୍କନିର୍ଭରତାର ଭିଜନ୍ ସ୍ୱଷ୍ଟ ଦୂଶ୍ୟମାନ ହେଉଛି ସେ କହିଛନ୍ତି ଏହା ଏକ ସକାରାତ୍ମକ ବଜେଟ୍ ଯେଉଁଥିରେ ସ୍ୱାସ୍ଥ୍ୟକ୍ଷେତ୍ର ପ୍ରତି ବିଶେଷ ଆଲୋକପାତ କରାଯାଇଛି ଏହି ବଜେଟ୍ ଯୁବପିଢ଼ିପାଇଁ ନିଯୁକ୍ତି ସୃଷ୍ଟି କରିବ ଶ୍ରୀ ମୋଦି କହିଛନ୍ତି ଏଥିରେ ଅଣାଯାଇଥିବା ପରିବର୍ତ୍ତନଗୁଡ଼ିକ ଅର୍ଥନୈତିକ ଅଭିବୃଦ୍ଧି ଓ ନିଯୁକ୍ତି ସ୍ଚଷ୍ଟିରେ ସାହାଯ୍ୟ କରିବ ପ୍ରଧାନମନ୍ତ୍ରୀ କହିଛନ୍ତି ଏଥିରେ ମହିଳାମାନଙ୍କ ପାଇଁ ଅନେକ ସୁବିଧା ରହିଛି ପ୍ରଧାନମନ୍ତ୍ରୀ କହିଛନ୍ତି ବଜେଟ୍ରେ ଅଭିବୃଦ୍ଧିପାଇଁ ବ୍ୟବସ୍ଥା କରାଯାଇଥିବାବେଳେ ଯୁବସମାଜ ପାଇଁ ସୁଯୋଗମାନ ସ୍ପୃଷ୍ଟି କରାଯାଇଛି ମାନବ ସମ୍ଭଳ ବିକାଶ ପ୍ରତି ଧ୍ୟାନ ଦିଆଯାଇଛି ମୌଳିକଡାଞ୍ଚା ବିକାଶ ପାଇଁ ବ୍ୟବସ୍ଥା କରାଯାଇଛି ବୈଷୟିକ ଜ୍ଞାନର ବହୁଳ ବ୍ୟବହାର ପାଇଁ ପ୍ରସ୍ତାବ ରହିଛି ଓ ମୋଟାମୋଟି ବଜେଟ୍ରେ ଅନେକ ନୂଆ ନୂଆ ବିଷୟ ସ୍ଥାନ ପାଇଛି

ଏହି ବଜେଟ୍ ଆତ୍କନିର୍ଭର ଭାରତର ଅନୁରୂପୀ ହୋଇଛି ସେ କହିଛନ୍ତି ଏହା ପ୍ରତ୍ୟେକ ଭାରତୀୟଙ୍କୁ ପ୍ରଗତି ପଥରେ ଆଗେଇ ନେବା ସହ ଆଗାମୀ ଦଶନ୍ଧି ପାଇଁ ଦେଶର ଭିତ୍ତିଭୂମି ପ୍ରସ୍ତୁତ କରିବାରେ ସହାୟକ ହେବ ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡେକର କହିଛନ୍ତି ଏହି ବଜେଟ୍ ସମାଜର ସବୁ ବର୍ଗର ଲୋକମାନଙ୍କର ଆଶା ପୂରଣ କରିବ ନୀତି ଆୟୋଗର ମୁଖ୍ୟକାର୍ଯ୍ୟନିର୍ବାହୀ ଅଧିକାରୀ ଅମିତାଭ କାନ୍ତ ଏହି ବଜେଟକୁ ସ୍ୱାଗତ କରି କହିଛନ୍ତି ଆୟକର ବୃଦ୍ଧି ହୋଇନଥିବାରୁ ଏହା ସାଧାରଣ ଲୋକଙ୍କ ପାଇଁ ବେଶ୍ ସହାୟକ ହେବ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍କର ହର୍ଷବର୍ଦ୍ଧନ ବଜେଟକୁ ସ୍ୱାଗତ କରି କହିଛନ୍ତି ସ୍ୱାସ୍ଥ୍ୟକ୍ଷେତ୍ର ପାଇଁ ଏଥିରେ ବ୍ୟାପକ ବ୍ୟବସ୍ଥା କରାଯାଇଛି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ଏକ ଯୁଗାନ୍ତକାରୀ ବଜେଟ୍ ରୂପେ ଅଭିହିତ କରିଛନ୍ତି ସେ କହିଛନ୍ତି ଏଥିରୁ ଓଡ଼ିଶା ସିଂହଭାଗ ଲାଭ ପାଇବା ସହିତ ରାଜ୍ୟର ସବୁବର୍ଗର ଜନସାଧାରଣ ଏହା ଦ୍ୱାରା ଉପକୃତ ହେବେ

ପଶୁପାଳନ ମହ୍ୟସମ୍ପଦ ଓ ଏମ୍ଏସଏମ୍ଇ ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଏହି ବଜେଟକୁ ପ୍ରଗତିଶୀଳ କହିଛନ୍ତି ଏଥିରେ ଏମ୍ଏସଏମଇ କ୍ଷେତ୍ର ସ୍ୱାସ୍ଥ୍ୟକ୍ଷେତ୍ର କୃଷି ଓ ଗ୍ରାମାଞ୍ଚଳ ବିକାଶ ପାଇଁ ପଦକ୍ଷେପ ନିଆଯାଇଥିବାରୁ ଏହା ପ୍ରଶଂସନୀୟ ବୋଲି ଶ୍ରୀ ଷଡ଼ଙ୍ଗୀ କହିଛନ୍ତି

ଏଥିରେ ଶିଳ୍ପ ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ର ଉପରେ ବିଶେଷ ଦୃଷ୍ଟି ଦିଆଯାଇଥିବା ସେ କହିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍୍ରା ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏଡ଼ାପାଡ଼ି ପାଲାନି ସ୍ୱାମୀ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଓ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏହି ବଜେଟକୁ ସ୍ୱାଗତ କରିବା ସହ ଏହାର ପ୍ରଶଂସା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ଦଳର ମୁଖ୍ୟ ମମତା ବାନାର୍ଜୀ ଏହା କୃଷକ ଓ ଜନବିରୋଧୀ ବଜେଟ ବୋଲି ବୋଲି କହିଚ୍ଛନ୍ତି

ତେବେ ବଜେଟରେ ଉତ୍ତର ବଙ୍ଗଳାରେ ନୂତନ ବିମାନ ବନ୍ଦର ପାଇଁ କୌଣସି ବ୍ୟବସ୍ଥା ନଥିବାରୁ ସେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି

ଡିଫେନ୍ସ ମିନିଷ୍ଟର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ହିନ୍ଦୁସ୍ଥାନ ଏରୋନଟିକ୍ନ ଲିମିଟେଡ୍ ହାଲ୍ର ଦ୍ୱିତୀୟ ଏଲ୍ସିଏ ଉତ୍ପାଦନ କେନ୍ଦ୍ରକୁ ଆଜି ବାଙ୍ଗାଲୁରୁଠାରେ ଉଦ୍ଘାଟନ କରିବେ ଦେଶୀୟ ଜ୍ଞାନକୌଶଳରେ ନିର୍ମିତ ଏହି ଅତ୍ୟାଧୁନିକ ଏୟାରକ୍ରାଫ୍ ତେଜସ୍ ସବୁଠାରୁ ହାଲୁକା ଏବଂ ଛୋଟ ହୋଇଥିବା ବେଳେ ଏହା ଶତ୍ରପକ୍ଷ ସହ ସହଜରେ ଲଢ଼େଇ କରିପାରିବ

ରାଜ୍ୟସଭାରେ ମନ୍ତ୍ରୀ ଶ୍ରୀ ସିଂ ଆଜି କହିଛନ୍ତି ଦେଶରେ ନବୀକରଣୀୟ ଶକ୍ତିର ବହୁଳ ଉପଯୋଗ ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି ଏ କ୍ଷେତ୍ରରେ ଶତପ୍ରତିଶତ ପ୍ରତ୍ୟକ୍ଷ ପୁଞ୍ଜି ନିବେଶ ପାଇଁ ସରକାର ପ୍ରୋହାହନ ଦେଉଛନ୍ତି

ସରକାରୀ ଛୁଟି ଦିବସ ବ୍ୟତୀତ ଅନ୍ୟ ସବୁ ଶନିବାର ଓ ରବିବାର ଦିନଗୁଡ଼ିକରେ ରାଷ୍ଟ୍ରପତି ଭବନ ଖୋଲାରହିବ ରାଷ୍ଟ୍ରପତି ଭବନ ପରିଦର୍ଶନ କରିବା ପାଇଁ ଚାହୁଁଥିବା ଦର୍ଶକମାନେ ଅନଲାଇନ ମାଧ୍ୟମରେ ସେମାନଙ୍କର ଟିକଟ କିଣି ପାରିବେ

ନାରୀ ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ମହିଳା ସଶକ୍ତିକରଣ କ୍ଷେତ୍ରରେ କୃତିତ୍ୱର ସହ କାର୍ଯ୍ୟ କରୁଥିବା ନାରୀମାନଙ୍କୁ ମନ୍ତ୍ରଣାଳୟ ପକ୍ଷରୁ ସମ୍ମାନ ପ୍ରଦାନ କରାଯାଇଥାଏ ନାରୀଶକ୍ତି ପୁରସ୍କାର ସମ୍ମାନ ବ୍ୟକ୍ତିବିଶେଷ ସଂସ୍ଥା ପ୍ରତିଷ୍ଠାନ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନଗୁଡ଼ିକୁ ପ୍ରଦାନ କରାଯାଇଥାଏ

ପରିବେଶ ସନ୍ତୁଳନରେ ଆର୍ଦ୍ରଭୂମିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି

ଆର୍ଦ୍ରଭୂମି ନଷ୍ଟ ହେବା ଦ୍ୱାରା ମନୁଷ୍ୟ ଉଭିଦ ତଥା ପ୍ରାଣୀଜଗତ ବିଶେଷ ଭାବେ କ୍ଷତିଗ୍ରସ୍ତ ହେବେ ବୋଲି ବୈଜ୍ଞାନିକମାନେ କହିଚ୍ଛନ୍ତି